ତାହାକୁ ବାର୍ଷିକ କାର୍ଯ୍ୟ ଯୋଜନାର ରାଜ୍ୟ ସ୍ତରୀୟ ଷ୍ଟିଅରିଂ କମିଟି ଅନୁମୋଦନ ଦେଇଛି

ସେହିପରି ଭାବେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକର ଭୀମ ପାହାଡ଼ରେ ଏକ ହରିଶ ପାର୍କ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଲେଖାଯିବ

ଆବଶ୍ୟକୀୟ ପଦବୀ ସୃଷ୍ି ପରେ ଏହି କୋର୍ଟ ଖୋଲାଯିବ

ଏଥପାଇଁ ରାକ୍ୟ ସରକାର ଉଦ୍ୟମ କରିବା କରୁରୀ ହୋଇପଡ଼ିଛି ବୋଲି ବିକେଡ଼ି ବିଧାୟକ ଦେବୀପ୍ରସାଦ ମିଶ୍ର ଓ ପ୍ରଫୁଲ୍ଲ ସାମଲ ବିଧାନସଭାରେ ଦାବି କରିଛନ୍ତି ଶ୍ରନ୍ୟକାଳରେ ଏହି ଦୁଇ ବରିଷ୍ ବିଧାୟକ କହିଥିଲେ ଯେ ରସଗୋଲା ଓଡ଼ିଶାର ବହ୍ ପ୍ରାଚୀନ ବ୍ୟଞାନ

ଓଡ଼ିଶା ତାହାର ସ୍ୱତନ୍ତ ପରିଚୟ ରସଗୋଲା ମାଧ୍ୟମରେ ପାଇଛି

ଲୁଟ୍ ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି ଅଟୋରେ ଯାଉଥିବା ଏକ ଦମ୍ମଉିଙ୍କଠାରୁ ଆକି ଦୂର୍ବୂଉମାନେ ସୁନା ଲୁଟ୍ କରିଥିବା ଜଶାପଡ଼ିଛି

ଏହାପରେ ଦମ୍ମତିଙ୍କୁ ବନ୍ଧିକ ଦେଖାଇ ସେମାନଙ୍କଠାରୁ ସୁନା ଅଳଙ୍କାର ଲୁଟ୍ କରି ଫେରାର ହୋଇଯାଇଥିଲେ

ସୂଚନା ପାଇ ରାମଗିରି ଗୋଷୀ ସ୍ୱାସ୍ଥ୍ୟ କେନ୍ଦର ଏକ ମେଡ଼ିକାଲ ଟିମ୍ ଯାଇ ଏହି ଗ୍ରାମବାସୀଙ୍କୁ ଚିକିହା ପ୍ରଦାନ କରିଛନ୍ତି

ଏହା ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି

ହାତୀପଲ ଧାନ ତଳି ଓ ଉପୁଡ଼ିଯାଇଥିବା ତଳି ବିଡ଼ା ଖାଇଯାଇଛନ୍ତି

ସୋନପୁର ବିନିକାରେ ସିଲାଟି ବିିଜ୍ ଉପରେ ପାଣି ଚାଲୁଛି

ଫଳରେ ରାସ୍ତା ଉପରେ ପାଶି ଚାଲୁଛି

ଇନ୍ଦ୍ରାବତୀ ତେନ୍ତୁଳିଖୁଙ୍କ ରାସ୍ତାରେ ମଧ୍ୟ ପାଣି ପ୍ରବାହିତ ହେଉଛି

ପାଣିପାଗ ମୌସୁମୀ ଟ୍ରଫଲାଇନ୍ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ତାନରେ ବର୍ଷା ହେବ

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍ଙୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି